ସେ କହିଛନ୍ତି ଭିଡକୁ ଦୃଷିରେ ରଖ୍ ପ୍ରଥମ ପର୍ଯ୍ୟାୟରେ ଏହି ଦୁଇଟି ସହରରେ ଅତିରିକ୍ତ କେନ୍ଦ୍ର ଖୋଲାଯିବ ପରେ ଅନ୍ୟ ସହର ଗୁଡିକରେ ମଧ ଏହି ବ୍ୟବସ୍ଥା ହେବ

ଏହି ସମୟ ମଧ୍ଧରେ ଗାଡିମାଲିକ ଓ ଚାଳକମାନେ ଗାଡିର ସମସ୍ତ କାଗଜପତ୍ର ପ୍ରସ୍ତୁତ କରି ରଖିବାକୁ କୁହାଯାଇଥିଲା ଏଥିପାଇଁ ଛୁଟି ଦିନରେ ମଧ୍ଧ ପରିବହନ ଏବଂ ପ୍ରଦୃଷଣ ଯାଞ କାର୍ଯ୍ୟାଳୟ ଖୋଲା ରହିବା ଲାଗି ନିଷ୍ବଭି ନିଆଯାଇଥିଲା

ଶ୍ରୀବିଗ୍ରହଙ୍କୁ ବିଭିନ୍ନ ପୁଷ୍ଟରେ ସୁସଜିତ କରାଯାଇ ପାରମ୍ମରିକ ରୀତିରେ ପୂଜ୍କାର୍ଚ୍ଚନା କରାଯାଇଥିଲା ପ୍ରଭୁଙ୍କ ଅନନ୍ତ ଶୟନ ବେଶ ଦେଖ୍ବାପାଇଁ ବିଭିନ୍ନ ସ୍ଥାନରୁ ଆସିଥିବା ଶ୍ର ହୋଇଥିଲା

କଟକ ଭୁବନେଶ୍ୱର ସମେତ ବିଭିନ୍ନ ଅଞ୍ଚଳରେ ଆକି ପାଗ ଶୁଖ୍ୱଲା ରହିଥିବାବେଳେ ଉତ୍ତର ଓ ଦକ୍ଷିଣ ଓଡ଼ିଶାର କେତେକ ସ୍ରାନରେ ବର୍ଷାର ସମ୍ଭାବନା ରହିଛି